ପିଏମ୍ ଶ୍ରୀଲଙ୍କା ପୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶ୍ରୀଲଙ୍କାର ପ୍ରତିପକ୍ଷ ମହେନ୍ଦ୍ର ରାଜପକ୍ଷେଙ୍କ ସହ ଗତକାଲି ଟେଲିଫୋନ୍ରେ କଥାବାର୍ତ୍ତା କରିବା ସହିତ ସେଠାରେ ସଂସଦୀୟ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିଥିବାଲାଗି ଅଭିନନ୍ଦନ ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ ସଙ୍କଟ ସମୟରେ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିଥିବା ଦୃଷ୍ଟିରୁ ଶ୍ରୀ ମୋଦି ଶ୍ରୀଲଙ୍କା ସରକାର ତଥା ନିର୍ବାଚନ ପ୍ରତିଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଏଥିସହିତ ଏହି ନିର୍ବାଚନରେ ଶ୍ରୀଲଙ୍କାବାସୀଙ୍କ ଉତ୍ସାହପ୍ରଦ ଅଂଶଗ୍ରହଣକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଉଭୟ ଦେଶଦ୍ୱାରା ଏକ ସଶକ୍ତ ଗଣତନ୍ତ୍ର ମୂଲ୍ୟବୋଧ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି ଏହି ଅବସରରେ ବହୁ ବର୍ଷର ଭାରତ ଶ୍ରୀଲଙ୍କା ସମ୍ପର୍କକୁ ଅଧିକ ସୁଦୃଢ଼ କରିବାଲାଗି ଉଭୟ ନେତା ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ଭାରତର ବୌଦ୍ଧିକ ତୀର୍ଥସ୍ଥଳ କୁଶିନଗରଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷା ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରୀଲଙ୍କା ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି ଏହି ବିମାନ ବନ୍ଦର ପ୍ରତିଷ୍ଠା ପରେ ଶ୍ରୀଲଙ୍କାର ପର୍ଯ୍ୟଟକମାନଙ୍କୁ ଖୁବ୍ ଶୀଘ୍ର ସେଠାରେ ସ୍ୱାଗତ କରିବା ଲାଗି କୁଶିନଗର ଅପେକ୍ଷା କରି ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି ବିଶ୍ୱାବ୍ୟାପୀ ଦେଖାଦେଇଥିବା କୋଭିଡ୍ ନାଇଷ୍ଟିନ୍ ସଙ୍କଟ ତଥା ଅନ୍ୟାନ୍ୟ ସମସ୍ୟାର ମୁକାବିଲା ତଥା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗାମୀ ଦିନରେ ଏକ ନ୍ତନ ଶିଖରକୁ ନେଇଯିବା ନିମନ୍ତେ ଦୁଇ ନେତା ପରସ୍କର ନିରନ୍ତର ଯୋଗାଯୋଗରେ ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଶିକ୍ଷାନୀତି ଅଧୀନରେ ଉଚ୍ଚଶିକ୍ଷାରେ ପରିବର୍ତ୍ତନମୂଳକ ସଂସ୍କାର ସଂକ୍ରାନ୍ତ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ଦେବେ ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ

ଇଣ୍ଡିଆ ଚୀନ୍ ବର୍ଡର ସୀମା ନିକଟରେ ସେନା ଅପସାରଣ କରାଯିବା ସହିତ ସେଠାରେ ସମ୍ପର୍ଣ୍ଣ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଚୀନ୍ ଆନ୍ତରିକତାର ସହ କାର୍ଯ୍ୟ କରିବା ବୋଲି ଭାରତ ଆଶା ପ୍ରକାଶ କରିଛି ଗତକାଲି ସନ୍ଧ୍ୟାରେ ଗଣମାଧ୍ୟମକୃ ଏ ସମ୍ପର୍କରେ ସ୍ୱଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହା କହିଛନ୍ତି ସେ କହିଛନ୍ତି ଭାରତ ନିଜର ଲକ୍ଷ୍ୟ ପ୍ରତି ପ୍ରତିଶ୍ରତିବଦ୍ଧ

ନିୟନ୍ତ୍ରଣ ରେଖା ନିକଟରୁ ଯେତେ ଶୀଘ୍ର ସମ୍ଭବ ସମ୍ପର୍ଣ୍ଣ ସୈନ୍ୟ ଅପସାରଣ କରାଯିବା ସହିତ ଦ୍ୱିପାକ୍ଷିକ ରାଜିନାମା ତଥା ପ୍ରୋଟୋକଲ୍ ଅନୁଯାୟୀ ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ କରାଯିବ ବୋଲି ଉଭୟ ଦେଶର ସ୍ୱତନ୍ତ୍ର ପ୍ରତିନିଧି ନିକ ନିଜର ସମ୍ମତି ପ୍ରକାଶ କରିଥିଲେ

ଏହି ମାର୍ଗଦର୍ଶିକା ଯେକୌଣସି ସ୍ୱୟଂ ଶାସିତ ବିଦେଶୀ ସଂସ୍ଥାଦ୍ୱାରା ପ୍ରାୟୋଜିତ ବା ସମର୍ଥତ ସାଂସ୍କୃତିକ କେନ୍ଦ୍ର ପାଇଁ ଲାଗୁ ହେବ

ଗତକାଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି

ମନୋଜ ଶଶିଧରଙ୍କ ନେତୃତ୍ୱରେ ଗଠିତ ଏହି ଏସ୍ଆଇଟିରେ ଆଇପିଏସ୍ ଅଧିକାରୀ ଗଗନ୍ଦୀପ୍ ଗମ୍ଭୀରଙ୍କ ମଧ୍ୟ ସାମିଲ୍ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ମାମଲାର ସିବିଆଇ ତଦନ୍ତ ଲାଗି ବିହାର ସରକାର କରିଥିବା ସୁପାରିସ୍କୁ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି

କିଶାନ୍ ଟ୍ରେନ୍ରେ ଫଳ ଓ ପନିପରିବାମାନ ପଠାଯିବ ଓ ଏହା ବିଭିନ୍ନ ଷ୍ଟେସନ୍ରେ ମଧ୍ୟ ରହି ରହି ଯିବ ସେହି ଷ୍ଟେସନ୍ଗ୍ରଡ଼ିକରେ ସାମଗ୍ରୀ ଚଢ଼ାଉତରା ହେବ ଯେଉଁସବ୍ ଷ୍ଟେସନ୍ରେ ଏହି ଟ୍ରେନ୍ ଅଟକିବ ସେଗୁଡ଼ିକ ମଧ୍ୟରେ ନାଶିକ୍ ରୋଡ୍ ମାନ୍ମାଡ୍ ଜଲଗାଓଁ ଭୂଷାବଳ ଦୁରହାନ୍ପୁର ଖଖଓ୍ୱା ଇତାର୍ସି ଜବଲପୁର ସତ୍ନା କାଟନୀ ମାଣିକପୁର ପ୍ରୟାଗରାଜ ଛେଓକି ଦିନ୍ଦୟାଲ୍ ଉପାଧ୍ଧାୟ ନଗର ଓ ବକ୍କାର ରହିଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଟ୍ରେନ୍ର ଶୁଭାରମ୍ଭ କରିବେ

ମନିଟାରୀ ପଲିସି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଷର ଡକ୍ଟର ଶକ୍ତିକାନ୍ତ ଦାସ କହିଛନ୍ତି ଆର୍ବିଆଇ ଏହାର ମ୍ରଦ୍ରାନୀତି ଘୋଷଣା କରିଛି ତେବେ ଏହାର ରେପୋରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ

ରେପୋରେଟ୍ରେ କୌଣସି ପରିବର୍ତ୍ତନ ନ କରିବାକୁ ମୁଦ୍ରାନୀତି କମିଟିରେ ସର୍ବସମ୍ମତ ରାୟ ପ୍ରକାଶ ପାଇଥିଲା ଶ୍ରୀ ଦାସ ଗତକାଲି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ମୁଦ୍ରାସ୍କୀତି ହାର ଜୁଲାଇରୁ ସେପ୍ଟେମ୍ଭର ମାସ ମଧ୍ୟରେ ଉଚ୍ଚରେ ରହିବ ବୋଲି ଅନୁମାନ କରାଯାଉଛି ଓ ଚଳିତ ଆର୍ଥକବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରେ ହ୍ରାସ ଘଟିବାର ସମ୍ଭାବନା ଅଛି

ରିକର୍ଭ ବ୍ୟାଙ୍କ ଗଭର୍ଷର କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ରିକର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ବର୍ତ୍ତମାନ ପାଇଁ କୌଣସି କଠୋର ନୀତି ଗ୍ରହଣ କରିବ ନାହିଁ

କୋଭିଡ୍ ନାଇକ୍ଷିନ୍ ମହାମାରୀ ସମୟରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ତଥା ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକ ବଜାୟ ରଖିବା ପରିପ୍ରେକ୍ଷୀରେ ଏହି ଭର୍ଚ୍ଚଆଲ୍ ସମ୍ମିଳନୀ ଆୟୋଜିତ ହୋଇଥିଲା ଡକ୍ଟର ହର୍ଷବର୍ଦ୍ଧନ ଏହି ମହାମାରୀକୁ ପ୍ରତିହତ କରିବା ଦିଗରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି

ଦେଶରେ କାରି କରାଯାଇଥିବା ଲକ୍ଡାଉନ୍ର ଉପକାରିତା ସମ୍ପର୍କରେ ସ୍ଟଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯିବା ସହିତ ଏହାକୁ ପ୍ରତିହତ କରିବା ଲାଗି ଆବଶ୍ୟକ ସ୍ୱାସ୍ଥ୍ୟ ଭିଭିଭୂମି ତଥା ପରୀକ୍ଷା ସ୍ରବିଧା ବୃଦ୍ଧି କରିବା ଦିଗରେ ସରକାରଙ୍କ ସମୟ ମିଳିଥିଲା

ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା କରି ଆଉ ଏକ ସଫଳତା ହାସଲ କରିଛି